ଏବଂ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ହେଉଛି ଦ୍ୱିତୀୟ ଦିବସ

ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍କ୍ରେ ସିଧାସଳଖ ଭାବେ ଅର୍ଥରାଶି ଜମା ହୋଇଯିବ

ସେ କହିଛନ୍ତି ରାକ୍ୟର ଅଧିକାଂଶ ଜିଲ୍ଲାରେ ଏସ୍ଆଇ ପଦବୀ ଖାଲି ପଡ଼ିଛି ସରକାର ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଶ କରୁଛନ୍ତି

ଏହି ଗସ୍ତ ସମୟରେ ଡିଜିପି ରାସୋଳ ଥାନାର ନବନିର୍ମିତ ଗୃହର ଉଦ୍ଘାଟନ କରିଥିଲେ

ଏହି ଦିବସ ଅବସରରେ ଆଜି ରାକଧାନୀରେ କଳିଙ୍ଙ ଷ୍ଟାଡିୟମ୍ରୁ ପାଓ୍ୱାର ହାଉସ୍ ପର୍ଯ୍ୟନ୍ତ ର୍ୟାଲି ଅନୁଷିତ ହୋଇଛି ଏଥିରେ କ୍ରୀଡ଼ା ହଷେଲ୍ର ଛାତ୍ରଛାତ୍ରୀମାନେ ସାମିଲ୍ ହୋଇଥିଲେ

ପାରାଦ୍ୱୀପ କୋଷ୍ଟଗାର୍ଡ଼ ପେଟ୍ରୋଲିଂ କରୁଥିବା ସମୟରେ ଡ୍ରାଇଭରଙ୍କ ମୃତଦେହକୁ ଠାବ କରିଛନ୍ତି ସେ ବାଲେଶ୍ୱର କିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ମାୟାଧର ମଲ୍କିକ

ଏହାପରେ ଡ୍ରାଇଭର୍ ମାୟାଧର ମଲ୍କିକକୁ ଗୁରୁତର ଅବସ୍ଚାରେ ଉଦ୍ଧାର କରିଥିଲେ

ଆକି ସମଲେଶ୍ୱର ମନ୍ଦିରସ୍ଥିତ କାରାଗାରରେ ଶ୍ରୀକୃଷ୍ ଜନ୍କ ଶ୍ରୀକୃଷ୍ଷଙ୍କୁ ନେଇ ବସୁଦେବଙ୍କ ଗୋପପୁର ଯାତ୍ରା ଉଗ୍ରସେନଙ୍କ ସହ ଭେଟ ବିଜୁଳିକନ୍ୟା ସହ ମଥୁରାକୁ ପ୍ରତ୍ୟାବର୍ଭନ ଆଦି ଦୂଶ୍ୟ ଅଭିନୟ ହେଉଛି

ଏଥିରେ ଦୁଇ ଜଣ ବାପା ପୁଅଙ୍କ ମୃତ୍ୟୁ ଘଟିଥିବାବେଳେ ନାତି ଗୁରୁତର ଆହତ ହୋଇଛନ୍ତି